ପିଏମ୍ ପେଟ୍ରୋଟେକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତୈଳ ଓ ଗ୍ୟାସ୍ର ବିଜ୍ଞତାର ସହ ମ୍ବଲ୍ୟ ନିର୍ଦ୍ଧାରଣ କରାଯିବା ଆବଶ୍ୟକ ଯାହାଫଳରେ ଉଭୟ ଉତ୍ପାଦନକାରୀ ଓ ଖାଉଟିମାନଙ୍କର ସ୍ୱାର୍ଥର ସ୍ୱରକ୍ଷା ହୋଇପାରିବ

ମାନବ ଜାତିର ଶକ୍ତି ଚାହିଦାର ପୂରଣ ପାଇଁ ଏକ ସ୍ୱଚ୍ଚ ତଥା ନମନୀୟ ତୈଳ ଓ ଗ୍ୟାସ୍ ବଜାର ପ୍ରତିଷ୍ଠା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଶକ୍ତି ସାମାଜିକ ଅର୍ଥନୈତିକ ବିକାଶର ଏକ ମୁଖ୍ୟ ଉପାଦାନ ଓ ଶକ୍ତି ଚାହିଦା ପୂରଣକୁ ଭାରତ ଅଗ୍ରାଧିକାର ଦେଇଆସ୍କ୍ଥି ଦେଶରେ ରନ୍ଧନ ଗ୍ୟାସ୍ ବିପୁବ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀ ମୋଦି କହିଛନ୍ତି

ଏହି ଅବସରରେ ଉଦ୍ବୋଧନ ଦେଇ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସମସ୍ତଙ୍କ ପାଖରେ ଶକ୍ତି ପହଞ୍ଚାଇବାରେ ଭାରତ ଯଥେଷ୍ଟ ଅଗ୍ରଗତି ହାସଲ କରିଛି ସେ କହିଛନ୍ତି ଉଜ୍ୱଳା ଯୋଜନା ଓ ସିଟି ଗ୍ୟାସ୍ ବଙ୍କନ ନେଟ୍ୱର୍କର ସମ୍ପ୍ରସାରଣ ଲୋକମାନଙ୍କୁ ପ୍ରଦୃଷଣ ମୁକ୍ତ ରନ୍ଧନ ଗ୍ୟାସ୍ ଯୋଗାଇବାରେ ସଫଳ ହୋଇଛି ପିଏମ୍ ବୃନ୍ଦାବନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଉତ୍ତମ ପୁଷ୍ଟି ଓ ସୁସ୍ଥ ବାଲ୍ୟାବସ୍ଥା ନବଭାରତର ଭିତ୍ତିଭ୍ମି ହେବ

ଶ୍ରୀ ମୋଦି କହିଛନ୍ତି ସରକାର ପୁଷ୍ଟି ଟୀକାକରଣ ଓ ପିଲାମାନଙ୍କର ପରିଷ୍କାର ପରିଚ୍ଚନ୍ନ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି ଓ ଏଥିପାଇଁ ଜାତୀୟ ପୁଷ୍ଟି ମିଶନ ମିଶନ୍ ଇନ୍ଦ୍ରଧନୁଷ୍ ଓ ସ୍ୱଚ୍ଚ ଭାରତ ମିଶନ ଭଳି କାର୍ଯ୍ୟକ୍ରମମାନ ଲାଗୁ କରାଯାଇଛି ଜାତୀୟ ପୁଷ୍ଟି ମିଶନ୍ରେ ପ୍ରତ୍ୟେକ ମା' ଓ ଶିଶୁଙ୍କୁ ଏହା ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇ ଅନେକ ଜୀବନ ବଞ୍ଚାଯାଇପାରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ସେ କହିଛନ୍ତି ଶିଶୁମାନଙ୍କର କୀବନ ରକ୍ଷା ଲାଗି ସେମାନଙ୍କୁ ପରିଷ୍କାର ପରିଚ୍ଛନ୍ନ ରଖିବା ଅତ୍ୟନ୍ତ ଜରୁରୀ

ପୂର୍ବରୁ ବିତର୍କରେ ଅଂଶଗ୍ରହଣ କରି ଏଆଇଏଡିଏମ୍କେର ଏମ୍ ଥମ୍ପିଦ୍ରାଇ କହିଥିଲେ କୃଷକମାନଙ୍କ ପାଇଁ ବଜେଟ୍ରେ ଘୋଷଣା କରାଯାଇଥିବା ଆର୍ଥକ ସହାୟତା ଅତିମାତ୍ରାରେ କମ୍ ଓ ବଜେଟ୍ରେ ଦେଶରେ ନିଯୁକ୍ତି ସୃଷ୍ଟି ଉପରେ କିଛି କୁହାଯାଇ ନାହିଁ କଂଗ୍ରେସର ଏମ୍ ବୀରାପା ମୋଇଲ୍ କହିଛନ୍ତି ପ୍ରତିରକ୍ଷା କ୍ଷେତ୍ରପାଇଁ ବଜେଟ୍ ଅର୍ଥ ପୂର୍ବ ବର୍ଷ ତୁଳନାରେ କମ୍ ରହିଛି ସେ କହିଛନ୍ତି ବର୍ତ୍ତମାନର ସରକାରଙ୍କ ଅମଳରେ ବେକାରୀ ବୃଦ୍ଧି ପାଇଚାଲିଛି ଯାହା ଏକ ଚିନ୍ତାର ବିଷୟ ବିତର୍କରେ ଅଂଶଗ୍ରହଣ କରି କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି ଏନ୍ଡିଏ ସରକାରଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଭାରତ ବିଶ୍ୱର ସବୁଠୁ ଦ୍ରୁତ ବିକାଶକାରୀ ଦେଶରେ ପରିଣତ ହୋଇଛି ପୂର୍ବର ୟୁପିଏ ସରକାର ଦେଶକୁ ଦରିଦ୍ର ଅବସ୍ଥାରେ ଛାଡ଼ି ଚାଲିଯାଇଥିବାର ସେ ଦୋଷାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ପ୍ରନର୍ବାର ବିକାଶ ପଥରେ ଆଗେଇ ଚାଲିଥିବାର ସେ କହିଛନ୍ତି ଆର୍ଏସ୍ ଆଡଜର୍ଣ୍ଣ ବିଭିନ୍ନ ବିଷୟକୁ କେନ୍ଦ୍ରକରି ବିରୋଧୀ ଦଳମାନେ ପ୍ରବଳ ହଟ୍ଟଗୋଳ କରିବାରୁ ରାଜ୍ୟସଭାକୁ ଆଜି ସମଗ୍ର ଦିନପାଇଁ ମୁଲତବୀ ରଖାଯାଇଛି ମଧ୍ୟାହୁ ବିରତି ପରେ ବିଜେପିର ଭୁପେନ୍ଦ୍ର ଯାଦବ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସଂକ୍ରାନ୍ତ ଆଲୋଚନା ଆରମ୍ଭ କରିବାମାତ୍ରେ ଟିଏମ୍ସି ସଦସ୍ୟମାନେ ଅଧ୍ୟକ୍ଷକଙ୍କ ଆସନ ନିକଟକୁ ଚାଲିଯାଇ ସ୍କୋଗାନ ଦେଇଥିଲେ ତେଲୁଗୁଦେଶମ୍ ପାର୍ଟି ସଦସ୍ୟମାନେ ମଧ୍ୟ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ ମର୍ଯ୍ୟାଦା ପ୍ରଦାନ ଦାବିରେ ସ୍କୋଗାନ ଦେଇଥିଲେ ହଟ୍ଟଗୋଳ ଜାରି ରହିବାରୁ ସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯଇଥିଲା ପ୍ରର୍ବରୁ ସକାଳେ ସଭାକାର୍ଯ୍ୟ ଆରମ୍ଭ ହେବାର ମାତ୍ର ଅଳ୍ପ କିଛି ସମୟ ଭିତରେ ସମାଜବାଦୀ ପାର୍ଟି ଓ ବିଏସ୍ପି ସଦସ୍ୟମାନେ ଉତ୍ତର ପ୍ରଦେଶ ବିଷାକ୍ତ ମଦ୍ୟପାନ ମୃତ୍ୟୁ ଘଟଣା ବିଷୟ ଉତ୍ଥାପନ କରିଥିଲେ କିନ୍ତୁ ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ଏଥିପାଇଁ ଅନୁମତି ଦେଇ ନ ଥିଲେ

ଲୋକସଭା ଜାବ୍ଡେକର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷକମାନଙ୍କ ନିଯୁକ୍ତି ସଂକ୍ରାନ୍ତ ସଂରକ୍ଷଣ ବ୍ୟବସ୍ଥାରେ ହୋଇଥିବା ପରିବର୍ତ୍ତନକୁ ଚ୍ୟାଲେଞ୍ଜ୍ କରି ସରକାରଙ୍କ ସମୀକ୍ଷା ପିଟିସନ୍କୁ ସୁପ୍ରିମ୍କୋର୍ଟ ଖାରଜ କରିଲେ ଏହା ଉପରେ ସରକାର ଅଧ୍ୟାଦେଶ ଆଣିବେ ଲୋକସଭାରେ ପ୍ରଶ୍ନକାଳବେଳେ କେତେକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବ୍ଡେକର କହିଛନ୍ତି ସୁପ୍ରିମ୍କୋର୍ଟରେ ଏକ ସ୍ୱତନ୍ତ ଲିଭ୍ ପିଟିସନ୍ ଖାରଜ ହୋଇଯିବା ପରେ ଏହି ନିଷ୍ପଭି ନିଆଯାଇଛି

ପୂର୍ବର ରୋଷ୍ଟର ବ୍ୟବସ୍ଥା ପୁନର୍ବାର ଲାଗୁ କରାଯିବାକୁ ସେମାନେ ଦାବି କରିଛନ୍ତି ନୂଆ ରୋଷ୍ଟର ବ୍ୟବସ୍ଥା ଯୋଗୁଁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅନୁସ୍ଚିତ କାତି ଉପକାତି ଓ ଅନ୍ୟାନ୍ୟ ପଛୁଆ ବର୍ଗ ସଂରକ୍ଷଣ ବ୍ୟବସ୍ଥାରୁ ବଞ୍ଚିତ ହେଉଥିବାର ସେମାନେ କହିଛନ୍ତି ସିବିଆଇ କୋଲ୍କାତା ପିସି କୋଲ୍କାତା ପୁଲିସ୍ କମିଶନର ରାଜୀବ କୁମାର ଓ ପୂର୍ବତନ ଟିଏମ୍ସି ସାଂସଦ କୁନାଲ୍ ଘୋଷଙ୍କୁ ଆଜି ମେଘାଳୟର ଶିଲଂସ୍ଥିତ ସିବିଆଇ କାର୍ଯ୍ୟାଳୟଠାରେ କ୍ରମଗାତ ତୂତୀୟ ଦିନ ଧରି କେରା କରାଯାଉଛି ଉଭୟଙ୍କୁ ପୁନର୍ବାର ସାମ୍ନା ସାମ୍ନି ବସାଯାଇ ପଚରା ଉଚରା କରାଯିବ ଏହି ପଚରା ଉଚରା ବିଳୟିତ ରାତ୍ରି ପର୍ଯ୍ୟନ୍ତ ଚାଲିପାରେ

ରାଜୀବ୍ କୁମାରଙ୍କୁ ଶାରଦା ଚିଟ୍ଫଣ୍ଡ ଦୂର୍ନୀତିରେ ଜେରା କରାଯାଉଛି

ଏସ୍ସି ଚିଟ୍ଫଣ୍ଡ ପଣ୍ଟିମବଙ୍ଗରେ ଶାରଦା ଚିଟ୍ଫଶ୍ଚ ଦୁର୍ନୀତିର ସିବିଆଇଦ୍ୱାରା ତଦନ୍ତକୁ ସୁପ୍ରମ୍କୋର୍ଟ ତଦାରଖ କରିବାପାଇଁ କିଛି ନିବେଶକାରୀଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ ଜଷିସ୍ ସଞ୍ଜୀବ୍ ଖାନ୍ନାଙ୍କ ଖଣ୍ଡପୀଠ କିଛି ନିବେଶକାରୀଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏଲକ ଖଣ୍ଡପୀଠ ବିକେପି ନେତା ତଥା ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କୁ ତାଙ୍କର ଆବେଦନ ପୁନର୍ବାର ପ୍ୟାନେଲ୍ ନିକଟରେ ରଖିବାପାଇଁ କହିଛନ୍ତି ଶ୍ରୀ ଉପାଧ୍ୟାୟ ତାଙ୍କର ଆବେଦନରେ ସଂଖ୍ୟାଲଘୁ ଶବ୍ଦର ସଂଜ୍ଞା ପୁନର୍ନିର୍ଦ୍ଧାରଣ କରାଯିବାପାଇଁ କହିଥିଲେ ଏହାକୁ ସମଗ୍ର ଦେଶ ପରିବର୍ତ୍ତେ ଏକ ରାଜ୍ୟର ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଜନସଂଖ୍ୟା ଭିତ୍ତିରେ କରାଯିବାପାଇଁ ସେ ଆବେଦନରେ ଉଲ୍ଲେଖ କରିଥିଲେ ସେ କହିଥିଲେ ଜାତୀୟ ଜନସଂଖ୍ୟା ତଥ୍ୟ ଅନୁସାରେ ହିନ୍ଦୁମାନେ ସଂଖ୍ୟାବହୁଳ ସମ୍ପ୍ରଦାୟ ବିବେଚିତ ହେଉଥିବାବେଳେ ଉତ୍ତର ପୂର୍ବାଞ୍ଚଳ ଓ କମ୍ମୁ କାଶ୍ମୀର ଭଳି ରାଜ୍ୟରେ ସେମାନେ ସଂଖ୍ୟାଲଘୁ ରହିଛନ୍ତି ସେ କହିଥିଲେ ସେହି ରାଜ୍ୟଗୁଡ଼ିକରେ ସଂଖ୍ୟାଲଘୁ ସମ୍ପ୍ରଦାୟଗୁଡ଼ିକୁ ଯେଉଁସବୁ ସୁବିଧା ମିଳିବା କଥା ସେଥିରୁ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ବଞ୍ଚିତ ହେଉଛନ୍ତି ସେ ଦୃଷ୍ଟିରୁ ସଂଖ୍ୟାଲଘୁ ଶବ୍ଦର ସଂଜ୍ଞା ପୁନଃ ନିର୍ଦ୍ଧାରିତ ହେବା ଆବଶ୍ୟକ

ଏହି ଅବସରରେ ପଣ୍ଢିମ ଚମ୍ପାରନ୍ର ବାଘାଠାରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଏହି ପ୍ରକଳ୍ପଗୁଡ଼ିକ ସମ୍ପର୍ଶ୍ଣ ହୋଇଯିବା ପରେ ପ୍ରର୍ବ ପଣ୍ଢିମ କରିଡର୍ ନେପାଳର ଆନ୍ତର୍ଜାତିକ ସୀମା ସହ ସଂଯୋଗ ହେବ ଏହାବ୍ୟତୀତ ଅଯୋଧ୍ୟା ଓ ନେପାଳର ଜନକପ୍ରରୀ ମଧ୍ୟରେ ସିଧାସଳଖ ସଡ଼କ ସଂଯୋଗ ସ୍ଥାପନ ହେବ